ଏହି ପ୍ରସଙ୍ଗ ରାଜ୍ୟର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଓ ସେବାୟତମାନଙ୍କ ଜୀବନ ଜୀବିକା ସହ ଜଡିତ

ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଇଛି

ତେବେ ରାଜ୍ୟର କେତେକ ଅଅଳରେ ଘନକୁହୁଡ଼ି ଅନୁଭ୍ରତ ହେବାର ସମ୍ଭାବନା ରହିଛି